ସାମୁଦ୍ରିକ ବାତ୍ୟା ତିତ୍ଲିର ସଫଳ ମୁକାବିଲା କରିବା ଲାଗି ଗଞ୍ଞାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମ଼୍ଳକ ପଦକ୍ଷେପ ନିଆଯାଇଛି ବୋଲି ଆମ ସମ୍ୟାଦଦାତା ଜଣାଇଛନ୍ତି ଜିଲ୍ଲାର ଉପକୁଳବର୍ତୀ ଅଞ୍ଚଳରେ ଥିବା ବହ୍ମଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ କୋଠାଘର ଥିବା ସ୍କୁଲଗୁଡ଼ିକୁ କରୁରୀକାଳୀନ ଆଶ୍ରୟସ୍ଚଳୀ ଭାବେ ପ୍ରସ୍ଠୁତ ରଖାଯାଇଛି

ଏହାଛଡା ଗୋପବ ସେବା ଓ ଦେଶଭକ୍ତିକୁ ସମଗ୍ର ରାଜ୍ୟରେ ପ୍ରଚାର କରିବାରେ ଏହି ଜ୍ୟୋତିଯାତ୍ରା ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକଟ କରିଛନ୍ତି